ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପିଏମ୍ ଗରିବ କଲ୍ୟାଣ ଅନ୍ନ ଯୋଜନାର ସମ୍ପ୍ରସାରଣ ବିଷୟରେ ଘୋଷଣା କରିଥିଲେ ଏହି ଯୋଜନାକୁ ନଭେମ୍ବର ମାସ ଶେଷ ପର୍ଯ୍ୟନ୍ତ ସମ୍ପ୍ରସାରଣ କରାଯାଇଛି

ସେ କହିଛନ୍ତି ଭାରତ ସରକାରଙ୍କ ଦ୍ୱାରା ଶୀଘ୍ର ପ୍ରଶାସନିକ ପଦକ୍ଷେପଗୁଡ଼ିକ ନିଆଯିବା ଯୋଗୁଁ ଦେଶକୁ ଏକ ସଙ୍କଟମଧ୍ୟକୁ ଚାଲିଯିବାରୁ ରକ୍ଷା କରାଯାଇ ପାରିଛି ଯେତେବେଳ କି ବିଶ୍ୱର ବହୁ ଉନ୍ନତ ଦେଶର ପରିସ୍ଥିତି ବହୁତ ସଙ୍କଟଜନକ ରହିଛି ସେହିସବୁ ଦେଶଗୁଡ଼ିକର ଜନସଂଖ୍ୟା ମଧ୍ୟ ବହୁତ କମ୍ ବୋଲି ମନ୍ତ୍ରୀ କହିଛନ୍ତି ସେ କହିଛନ୍ତି ଭାରତ ଭଳି ଏକ ଜନବହୁଳ ଓ ବିଶାଳ ଦେଶରେ କୋଭିଡ ସଂକ୍ରମଣର ମୁକାବିଲା ସମସ୍ତଙ୍କ ପାଇଁ ଏକ ବଡ ଚ୍ୟାଲେଞ୍ଜ୍ ହୋଇ ରହିଥିଲା କିନ୍ତୁ ପ୍ରଶାସନିକ ପଦକ୍ଷେପ ମାଧ୍ୟମରେ ଏହାର ସଫଳ ମୁକାବିଲା କରାଯାଇପାରିଛି

ଆସାମର ଗୋଆଲପାଡା ଓ ଧୁବ୍ରି କିଲ୍ଲା ଆୟୁଷ୍ମାନ ଭାରତ ଲାଗୁ କରିବାରେ ହାସଲ କରିଥିବା ସଫଳତାକୁ ନେଇ ସେ ସେହି ଜିଲ୍ଲାର ପ୍ରଶଂସା କରିଛନ୍ତି

ତୋମର ଫାମସ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମର କହିଛନ୍ତି ଉତ୍ତମ ଫସଲ ପରିଚାଳନା ବ୍ୟବସ୍ଥା ଦ୍ୱାରା କୃଷି ଉତ୍ପାଦନ ବୃଦ୍ଧି ପାଇବ କୃଷି କାର୍ଯ୍ୟକୁ ଏକ ଲାଭଦାୟକ ପେସାରେ ପରିଣତ କରିବା ଲାଗି ବିଭିନ୍ନ କିସମର ଫସଲ କରିବାକୁ ସେ କୃଷକମାନଙ୍କୁ ଅନୁରୋଧ କରିଛନ୍ତି କୁଷିକମାନଙ୍କ ଉଦ୍ଦେଶ୍ୟରେ ଏକ ଚିଠି ଲେଖି ଶ୍ରୀ ତୋମର ସେମାନଙ୍କ କାର୍ଯ୍ୟର ପ୍ରଶଂସା କରିଛନ୍ତି ସେ କହିଛନ୍ତି କୋଭିଡ ସଂକ୍ରମଣ ଭଳି ଏକ ଜଟିଳ ସମୟରେ ମଧ୍ୟ କୃଷକମାନେ ଦାୟିତ୍ୱବାନତାର ସହ ସେମାନଙ୍କର କାର୍ଯ୍ୟ ସମ୍ପାଦନ କରିଛନ୍ତି ସେ କହିଛନ୍ତି ରବି ଫସଲ ଅମଳ ହୋଇସାରିଛି ଓ କୌଣସି ବାଧାବିଘ୍ନ ବିନା ସେଗୁଡ଼ିକର ବିକ୍ରୟ ପ୍ରକ୍ରିୟା ସମ୍ପନ୍ନ ହୋଇଛି ଶ୍ରୀ ତୋମର କହିଛନ୍ତି କୃଷି ଉତ୍ପାଦନ ଦେଶର ଅର୍ଥନୀତିର ମୁଖ୍ୟ ଭିଭିଭୂମି ରହିଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ 'ଜୟ ଯବାନ ଜୟ କିଶାନ ଜୟ ବିଜ୍ଞାନ ଓ ଜୟ ଅନୁସନ୍ଧାନ' ସ୍ଲୋଗାନକୁ ଉଲ୍ଲେଖ କରି ଶ୍ରୀ ତୋମର କହିଛନ୍ତି ପ୍ରଧାନମନ୍ତ୍ରୀ କୃଷି ଓ ଗ୍ରାମଗୁଡ଼ିକ ଉପରେ ଗୁରୁତ୍ୱ ପ୍ରଦାନ କରି ଆତ୍ମ ନିର୍ଭର ଭାରତର ସ୍ୱପ୍ନ ଦେଖିଛନ୍ତି ସେ କହିଛନ୍ତି ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଦେଶ ସଫଳତାର ସହ କୋଭିଡ ନାଇଷ୍ଟିନ୍ର ମୁକାବିଲା କରୁଛି

ପରିସ୍ଥିତିର ସମାଧାନ ପାଇଁ ଉଭୟପକ୍ଷ ମଧ୍ୟରେ ସାମରିକ ଓ କୂଟନୀତିକ ଚ୍ୟାନେଲ ଜରିଆରେ କଥାବାର୍ତ୍ତା ହୋଇଛି ଚୁଶୁଲଠାରେ ପିଏଲ୍ଏ ଓ ଭାରତୀୟ ସେନାବାହିନୀର କମାଣ୍ଡରମାନଙ୍କ ମଧ୍ୟରେ ଗତକାଲି ଏହି କଥାବାର୍ତ୍ତା ଅନୁଷ୍ଠିତ ହୋଇଛି ଦୁଇପକ୍ଷର ବରିଷ୍ଣ ସାମରିକ କମାଣ୍ଡରମାନଙ୍କ ମଧ୍ୟରେ ଏହା ତୂତୀୟ ପର୍ଯ୍ୟାୟ କଥାବାର୍ତ୍ତା ଥିଲା ସୀମା ଅଞ୍ଚଳରେ ଉତ୍ତେଜନା ହ୍ରାସ ଓ ସୈନ୍ୟ ପ୍ରତ୍ୟାହାର ସମ୍ପନ୍ଧୀୟ ବିଭିନ୍ନ ପ୍ରସଙ୍ଗ ଉପରେ ଏଥିରେ ଆଲୋଚନା କରାଯାଇଥିଲା

ଉଭୟ ନେତା ମୋଟାମୋଟି ପରିସ୍ଥିତିର ଦାୟିତ୍ୱବାନତାର ସହ ସମାଧାନକରିବା ପାଇଁ ଏକମତ ହୋଇଥିଲେ

ସରକାରୀ ସୂତ୍ରକୁ ଉଦ୍ଧାର କରି ଆମ ସମ୍ବାଦଦାତା ଜଣାଇଛନ୍ତି ଗତକାଲି ଅନୁଷ୍ଠିତ ବୈଠକ ଦୀର୍ଘସମୟ ଧରି ଚାଲିଥିଲା ଓ କୋଭିଡ ନାଇଷ୍ଟିନ୍ ଯୋଗୁଁ ସମସ୍ତ ନିୟମର ପାଳନ କରାଯାଇଥିଲା ପ୍ରକୃତ ନିୟନ୍ତ୍ରଣରେଖାରେ ଉତ୍ତେଜନା ହ୍ରାସ କରିବା ପାଇଁ ପ୍ରତିଶ୍ରତିବଦ୍ଧ ହେବା ଉପରେ ଆଲୋଚନାରେ ଗୁରୁତ୍ୱ ଦିଆଯାଇଥିଲା ପ୍ରକୃତ ନିୟନ୍ତ୍ରଣରେଖାରେ ସୈନ୍ୟ ପ୍ରତ୍ୟାହାର ପ୍ରକ୍ରିୟା ଏକ ଜଟିଳ ବିଷୟ ଓ ଏ କ୍ଷେତ୍ରରେ କୌଣସି କ୍ସବ୍ଧନା କିମ୍ବା ନିଶ୍ଚିତ ହୋଇନଥିବା ରିପୋର୍ଟକୁ ଏଡାଯିବା ଉଚିତ୍ ଉଭୟ ଦେଶ ମଧ୍ୟରେ ସାମରିକ ଓ କୂଟନୈତିକ ସ୍ତରରେ ଭବିଷ୍ୟତରେ ଆହୁରି ଅଧିକ କଥାବାର୍ତ୍ତା ହେବାର ଆଶା କରାଯାଉଛି ଗଡକରୀ ଚୀନ୍ କମ୍ପାନିଜ୍ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ କହିଛନ୍ତି ଦେଶର ରାଜପଥ ନିର୍ମାଣ କାର୍ଯ୍ୟରେ ଭାରତ ଚୀନ୍ କମ୍ପାନୀଗୁଡ଼ିକୁ ଅଂଶଗ୍ରହଣ କରିବାକୁ ଦେବନାହିଁ ସେ କହିଛନ୍ତି ଏପରିକି ମିଳିତ ଉଦ୍ୟୋଗରେ ନିର୍ମିତ ହେଉଥିବା ରାଜପଥଗୁଡ଼ିକରେ ମଧ୍ୟ ସେମାନଙ୍କୁ ଅନୁମତି ଦିଆଯିବ ନାହିଁ ସାମ୍ବାଦିକ ମାନଙ୍କ ସହ କଥାବାର୍ତ୍ତା ବେଳେ ଶ୍ରୀ ଗଡକରୀ କହିଛନ୍ତି ଏମ୍ଏସ୍ଏମ୍ଇ ଭଳି କ୍ଷେତ୍ର ଗୁଡ଼ିକରେ ଯେପରି ଚୀନ୍ କମ୍ପାନୀମାନେ ଅଂଶଗ୍ରହଣ କରିନପାରିବେ ସରାକର ତାହା ନିଶ୍ଚିତ କରିବେ ଭାରତକୁ ଆତ୍ମନିର୍ଭରଶୀଳ କରାଇବାରେ ଏହା ଏକ ଉଚିତ୍ ପଦକ୍ଷେପ ହେବ ବୋଲି ମନ୍ତ୍ରୀ କହିଛନ୍ତି ଶ୍ରୀ ଗଡକରୀ କହିଛନ୍ତି ଯେଉଁ କମ୍ପାନୀ ଗୁଡ଼ିକରେ ଚୀନ୍ର ଭାଗିଦାରୀ ରହିଛି ସେହି କମ୍ପାନୀ ଗୁଡ଼ିକୁ ଦେଶରେ ସଡ଼କ ନିର୍ମାଣ ପାଇଁ ଅନୁମତି ଦିଆଯିବ ନାହିଁ ମନ୍ତ୍ରୀ କହିଛନ୍ତି ଚୀନ୍ କମ୍ପାନୀଗୁଡ଼ିକୁ ନିଷେଧ କରାଯିବା ଲାଗି ଖୁବ୍ଶୀଘ୍ର ଏକ ନୀତି ପ୍ରଣୟନ କରାଯିବ ଓ ଭାରତୀୟ କମ୍ପାନୀଗୁଡ଼ିକ ପାଇଁ କୋହଳ ନୀତି ଗ୍ରହଣ କରାଯିବ ଫଳରେ ଭାରତୀୟ କମ୍ପାନୀମାନେ ରାଜପଥ ନିର୍ମାଣ ରେ ଅଂଶଗ୍ରହଣ କରିପାରିବେ ଇଣ୍ଡିଆ ପାକିସ୍ତାନ ଭାରତ ଓ ପାକିସ୍ତାନ ନୂଆଦିଲ୍ଲୀ ଓ ଇସ୍ଲାମାବାଦରେ କୂଟନୈତିକ ଚ୍ୟାନେଲ ମାଧ୍ୟମରେ ସାଧାରଣ ବନ୍ଦୀ ଓ ହାଜତରେ ଥିବା ମସ୍ୟଜୀବୀମାନଙ୍କ ତାଲିକାର ଆଦାନ ପ୍ରଦାନ କରିଛନ୍ତି

ସାଧାରଣ ବନ୍ଦୀ ଭାରତୀୟ ପ୍ରତିରକ୍ଷା ବାହିନୀର ନିଖୋଜ କର୍ମଚାରୀ ଓ ମସ୍ୟଜୀବୀ ଏବଂ ସେମାନଙ୍କର ଡଙ୍ଗା ଗୁଡ଼ିକୁ ଶୀଘ୍ର ହସ୍ତାନ୍ତର କରିବା ପାଇଁ ସରକାର ପାକିସ୍ତାନକୁ କହିଛନ୍ତି ଯେଉଁ ବନ୍ଦୀ ମାନଙ୍କର ନାଗରିକତ୍ୱ ନିଶ୍ଚିତ କରାଯାଇ ପାକିସ୍ତାନକୁ ଜଣାଇ ଦିଆଯାଇଛି ସେମାନଙ୍କୁ ଶୀଘ୍ର ଖଲାସ କରିବା ପାଇଁ ଭାରତ ପାକିସ୍ତାନକୁ କହିଛି

ଏହି ଯୋଜନାରେ ଗବେଷଣା ଇଣ୍ଟର୍ଣ୍ଣସିପ୍ ଦକ୍ଷତାବୃଦ୍ଧି କାର୍ଯ୍ୟକ୍ରମ ଓ କର୍ମଶାଳାଗୁଡ଼ିକର ଆୟୋଜନ କରାଯିବ ଉଚ୍ଚକୋଟୀ ର ବିଜ୍ଞାନ ଗବେଷଣାକୁ ଉସାହିତ କରିବା ଓ ଦେଶରେ ଅଧିକ ବୈଜ୍ଞାନିକ ସୃଷ୍ଟି କରିବା ହେଉଛି ଏହି ଯୋଜନାର ମୂଳଲକ୍ଷ୍ୟ ଏହି ଯୋଜନା ସହ ବହୁ ମନ୍ତ୍ରଣାଳୟ ସଂପୃକ୍ତ ଅଛି ଏହାଦ୍ୱାରା ଦେଶରେ ଗବେଷଣା କାର୍ଯ୍ୟ ବୃଦ୍ଧି ପାଇବା ସହ ଏକ ଜ୍ଞାନଭିତ୍ତିକ ଅର୍ଥନୀତି ନିର୍ମାଣ ହୋଇପାରିବ